ବିଜେଡି ସଭ୍ୟ ଅମର ପ୍ରସାଦ ଶତପଥୀ ଶ୍ରୀମତୀ ମଲ୍କିକଙ୍ଙ ଅଭିଯୋଗରେ ସହମତି ପ୍ରକାଶ କରି କହିଥିଲେ ଯେ କେନ୍ଦ ସରକାରଙ୍କ ଏହି ଚକ୍ରାନ୍ତକୁ ଦୂଢ ବିରୋଧ କରାଯିବା ଦରକାର କେବଳ ସେତିକି ନୁହେଁ ଗୂହରେ ମଧ୍ଧ ଏହା ବିରୁଦ୍ଧରେ ପ୍ରସ୍ତାବ ନିଆଯିବା ଆବଶ୍ୟକ ରାଉତରାୟ କେନ୍ଦ୍ର ସରକାରଙ୍କର ଏହି ଚକ୍ରାନ୍ତକୁ ବିରୋଧ କରି ଯଦି ପଣ୍ୟାଗାର ବିହାରକୁ ଯିବ ତେବେ ନିଆଁ ଜଳିବ ବୋଲି କହିଥିଲେ ଅପରପକ୍ଷରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ ଯେ ରାଜ୍ୟରେ ଥିବା ପଣ୍ୟାଗାର ଅନ୍ୟ ରାଜ୍ୟକୁ ନ ଯିବା ପାଇଁ ଆମେ ଚାହୁଁଛୁ ବିଜେପିର ସାଂସଦମାନେ କେନ୍ଦ ଖାଉଟି କଲ୍ୟାଣ ମନ୍ତୀ ରାମବିଳାସ ପାଶଓ ନଙ୍ଙୁ ସାକ୍ଷାତ କରି ପଣ୍ୟାଗାର ସ୍ଥାନାନ୍ନର ନ କରିବା ପାଇଁ ଦାବି କରିଥିଲେ ଅତୀତରେ ଏଭଳି ପ୍ରସ୍ତାବ ହୋଇଥିଲା

ସେ କହିଛନ୍ତିକୌଣସି ଧର୍ମୀୟ ଭାବନାକୁ ଆଘାତ କରିବା ତାଙ୍କର ଉଦ୍ଦେଶ୍ୟ ନ ଥିଲା

ଫଳରେ ବାଚ ବାରମ୍ଭାର ଗୃହକୁ ମୁଲତବୀ ରଖିଥିଲେ ବିଧାୟକ କ୍ଷମାପ୍ରାର୍ଥନା କରିବା ପରେ ଗୃହର ପରିସ୍ଥିତି ସ୍ୱାଭାବିକ ହୋଇଥିଲା

ଏହା ମାଧ୍ଧମରେ ଜିଲ୍ଲାରେ ଅପରାଧ ନିୟନ୍ବଶ କରାଯାଇପାରିବ

ବିଜେପି ନେତା ଖାରବେଳ ସ୍ୱାଇଁଙ୍କ ଆବେଦନ ଉପରେ ହାଇକୋର୍ଟ ଆକି ଏହି ନିର୍ଦ୍ଦେଶ ଦେଇଛନ୍ତି

ସେପ୍ଟି ଟାଙ୍କିରେ କାମ କରୁଥିବା ସମୟରେ ହଠାତ ଟାଙ୍କିର ଫଲ୍ସ ଖସିପଡିବାରୁ ଶ୍ୱାସରୁଦ୍ଧ ହୋଇ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ଜଶାପଡିଛି

ଘଟଶା ସ୍ଥଳରେ ପୁଲିସ ଏବଂ ସିଆଇଏସ୍ଏଫ୍ ମୁତୟନ ଅଛନ୍ତି

ନାଲ୍କୋ କର୍ତ୍ତୂପକ୍ଷ ଆହତ ମାନଙ୍କୁ ନିଜସ୍ୱ ଚିକିହାଳୟ ପ୍ରାଥମିକ ଚିକିହା ପରେ ଏକ ଘରୋଇ ହସ୍ୱିଟାଲକୁ ଚିକିହା ପଇଁ ପଠାଇଥିଲେ ସେମାନଙ୍କ ମଧ୍ଧରୁ ଜଣେ ଶ୍ରମିକଙ୍କର ଅବସ୍ତା ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀ ଚିକିହା ପାଇଁ ପଠା ଯାଇଥିଲା ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି

ଦକ୍ଷିଣ ଓଡ଼ିଶାରେ ଏହାର ପ୍ରଭାବ ଅଧିକ ରହିଛି ମାଲକାନଗିରି ଜିଲ୍ଲାରେ ବର୍ଷା କାରଣରୁ ବିଭିନ୍ନ ପୋଲ ଉପରେ ପାଶି ଚାଲିଛି